ପିଏମ୍ ଭିଏତ୍ନାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭିଏତ୍ନାମ ପ୍ରଧାନମନ୍ତ୍ରୀ ନୁଏନ୍ ଜୁଆନ୍ ପୁକ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି ଉଭୟ ନେତା ମୋଟା ମୋଟି ଦ୍ୱିପକ୍ଷିୟ ସମ୍ପର୍କର ସମୀକ୍ଷା କରିବା ସହ ଆଞ୍ଚଳିକ ଓ ଆନ୍ତର୍କାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି କୋବିଡ୍ ପରବର୍ତ୍ତୀ ଅର୍ଥନୈତିକ ସୁଧାର ପ୍ରସଙ୍ଗ ଆଲୋଚନାର ପରିସରକୁ ଆସିଥିଲା ଶ୍ରୀ ମୋଦୀ ତାଙ୍କର ଉଦ୍ଘାଟନୀ ବକ୍ତବ୍ୟରେ ଭିଏତନାମ୍' ଭାରତର ଆକୁ ଇଷ୍ଟ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ବୋଲି ବର୍ଷ୍ଣନା କରିଥିଲେ ଭିଏତନାମ୍' ଭାରତ ପ୍ରଶାନ୍ତ ମହାସାଗରୀୟ ବିଜନର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି ଉଭୟ ଦେଶ ମଧ୍ୟରେ ନୂଆ ନୂଆ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ' ଭିଏତନାମ ସହ ଦୀର୍ଘମିଆଦୀ ଭାଗିଦାରୀ ସମ୍ପର୍କ ରକ୍ଷା କରିବାକୁ ଆଗ୍ରହୀ ସେ କହିଛନ୍ତି ଭାରତ ଭିଏତନାମ୍ ସହଯୋଗ ଅଞ୍ଚଳର ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଶ୍ରୀ ମୋଦୀ କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି ସ୍ଥିରତା ଓ ସମୃଦ୍ଧି ଉଭୟ ଦେଶର ମୁଖ୍ୟ ଲକ୍ଷ୍ୟ ରହିଛି ଶ୍ରୀ ମୋଦୀ କହିଛନ୍ତି ଆସନ୍ତାବର୍ଷ ଭାରତ ଓ ଭିଏତ୍ନାମ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ହେବେ ଏହାଦ୍ୱାରା ଦୁଇଦେଶ ମଧ୍ୟରେ ଆନ୍ତର୍ଜାତିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ବୋଲି ଶ୍ରୀ ମୋଦୀ ଆଶାବ୍ୟକ୍ତ କରିଛନ୍ତି

ଏହା ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ବୃଦ୍ଧିରେ ସହାୟକ ହେବ କେନ୍ଦ୍ରୀୟ ଭିଏତନାମରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଘଟିଥିବା ଧନଜୀବନର କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶୋକବାର୍ତ୍ତା ଜଣାଇଛନ୍ତି ଭାରତ ଦ୍ୱାରା ପଠାଯାଇଥିବା ସହାୟତାରୁ ଭିଏତନାମ ଉପକୃତ ହେବ ବୋଲି ଶ୍ରୀ ମୋଦୀ ଆଶାବ୍ୟକ୍ତ କରିଛନ୍ତି

ସେହି ରାଜିନାମାଗୁଡ଼ିକ ପ୍ରତିରକ୍ଷା ବିଞ୍ଜାନ ଗବେଷଣା ପରମାଣୁ ପୁନର୍ବ୍ୟବହାରକ୍ଷମ ଶକ୍ତି ପେଟ୍ରୋ ରସାୟନ ଓ କର୍କଟ ରୋଗର ଚିକିତ୍ସା ଭଳି ବିଭିନ୍ନ କ୍ଷେତ୍ରରେ ସ୍ନାକ୍ଷରିତ ହୋଇଛି

ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ଓ ପୁଲିସ ସାମିରକ ବାହିନୀ ଜବାନ ଏବଂ ସଫେଇ କର୍ମଚାରୀମାନଙ୍କ ସମେତ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ରହିବେ

ମନ୍ତ୍ରୀ କହିଛନ୍ତି ସରକାର ସର୍ବପ୍ରଥମେ ସୁରକ୍ଷା ଓ ପ୍ରତିଷେଧକ କେତେ ଫଳପ୍ରଦ ହେବ ତାହାକୁ ପ୍ରାଧାନ୍ୟ ଦେବେ ଏଥିସହ କୌଣସି ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ଆସନ୍ତା ଜାନୁଆରୀ ମାସରେ ପ୍ରଥମ ଦଫାର କୋବିଡ ପ୍ରତିଷେଧକ ଦିଆଯିବାକୁ ସେ ଆଶା କରୁଛନ୍ତି ବୋଲି ମନ୍ତ୍ରୀ କହିଚ୍ଛନ୍ତି ଇଣ୍ଡୋ ଜାପାନ ସମ୍ଘାଦ କନ୍ଫରେନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେଉଁ ଦେଶଗୁଡ଼ିକ ଖୋଲା ମନୋଭାବ ସହ ଗଣତାନ୍ତିକ ପଦ୍ଧତି ଓ ସ୍ୱଚ୍ଛ ନୀତି ଗ୍ରହଣ କରୁଛନ୍ତି ସେମାନେ ସହଜରେ ନବୀକରଣକୁ ଆପଣେଇ ପାରିବେ

ଏଥିପାଇଁ ଏକ ବ୍ୟାପକ ତଥା ଅଭିବୃଦ୍ଧି ମୂଳକ ଆଭିମୁଖ୍ୟ ପୋଷଣ କରିବାକୁ ପଡିବ

ସେ କହିଛନ୍ତି ଏଭଳି ଏକ ପାଠାଗାର ସ୍ଥାପନ କରିବାକୁ ଭାରତ ଆଗହୀ ପ୍ରଧାନମନ୍ତ୍ରୀ କହିଛନ୍ତି ସେହି ପାଠାଗାରରେ ବୌଦ୍ଧ ସାହିତ୍ୟର ସମସ୍ତ ନକଲ ଗୁଡିକୁ ଡିକିଟାଲ ଉପାୟରେ ସଂରକ୍ଷିତ କରି ରଖାଯିବ ସେ କହିଛନ୍ତି ଏହା କେବଳ ଏକ ପାଠାଗାରର ଭୂମିକା ନିର୍ବାହ କରିବ ନାହିଁ ଏହାମଧ୍ୟ ବୌଦ୍ଧ ସାହିତ୍ୟ ଉପରେ ଗବେଷଣା ଓ କଥାବାର୍ତ୍ତା ପାଇଁ ଏକ ଉତ୍ତମ ମଞ୍ଚ ଯୋଗାଇବ ମୋତିଲାଲ ଭୋରା ବରିଷ୍ଣ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କର ଆଜି ନୂଆଦିଲ୍ଲୀରେ ପରଲୋକ ଘଟିଛି

ଗତ ଅକ୍ଟୋବର ମାସରେ ସେ କୋଭିଡ୍ରେ ସଂକ୍ରମିତ ହୋଇଥିଲେ ଏହାପରେ ସେ ସୁସ୍ଥ ହୋଇ ହସ୍କିଟାଲ୍ରୁ ଘରକୁ ଚାଲିଯାଇଥିଲେ ୟୁରିନ୍ ଇନ୍ଫେକ୍ସନ୍ ଯୋଗୁଁ ଦୁଇଦିନ ପୂର୍ବେ ତାଙ୍କୁ ପୁନର୍ବାର ହସ୍କିଟାଲ୍ରେ ଭର୍ତ୍ତି କରାଯାଇଥିଲା

ସେ ଦୁଇଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ

ମୋତିଲାଲ ଭୋରା ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ କେନ୍ଦ୍ର ସରକାରରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋତିଲାଲ ଭୋରାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତିଲାଲ ଭୋରାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଶ୍ରୀ ମୋଦୀ ତାଙ୍କର ଶୋକବାର୍ତ୍ତାରେ ତାଙ୍କୁ ଜଣେ ଅଭିଜ୍ଞ କଂଗ୍ରେସ ନେତା ଭାବେ ବର୍ଣ୍ଣନା କରିଛନ୍ତି ଓ ତାଙ୍କର ପ୍ରଶାସନିକ ଓ ସାଂଗଠନିକ ଅଭିଜ୍ଞତାର ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ ତାଙ୍କ ପରିବାରକୁ ଶୋକବାର୍ତ୍ତା ପଠାଇଛନ୍ତି କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ ତାଙ୍କର ଶୋକବାର୍ତ୍ତାରେ ମୋତିଲାଲ ଭୋରାଙ୍କୁ ଜଣେ ପ୍ରକୂତ କଂଗ୍ରେସ ନେତା ଭାବେ ବର୍ଷ୍ଣନା କରିଛନ୍ତି ତାଙ୍କର ବିୟୋଗରେ ପାର୍ଟିର ଅପୂରଣୀୟ କ୍ଷତି ଘଟିଥିବାର ଶ୍ରୀ ଗାନ୍ଧୀ କହିଛନ୍ତି ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି

ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ ଜାମ୍ମୁ କାଶ୍ମୀର ଓ ପୁଡ଼ୁଚେରୀ ଅନ୍ତର୍ଭୁକ୍ତ

କେନ୍ଦ୍ର ସରକାର ଗତ ଅକ୍ଟୋବର ମାସରେ ଏକ ସ୍ୱତନ୍ତ୍ର ଉଧାର ୱିଶ୍ଡୋ ସ୍ଥାପନ କରିଥିଲେ